ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନ୍ ନେଇ ସଚେତନତା ର୍ୟାଲିମାନ ଆୟୋଜନ କରାଯିବ ବୋଲି ଶ୍ରୀ ହରିଚନ୍ଦନ ସ୍ଚନା ଦେଇଛନ୍ତି

କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ବ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଅପରାହ ସାତେ ଦୁଇଟାରୁ ପାଞ୍ଚଟା ପର୍ଯ୍ୟନ୍ତ ଜନସାଧାରଣ ଏହି ଉଦ୍ୟାନ ବୁଲି ଦେଖିପାରିବେ ରବିବାର ଏବଂ ଛୁଟିଦିନ ମାନଙ୍କରେ ମଧ୍ଧ ଏହା ଖୋଲା ରହିବ ବୋଲି ରାକଭବନ ପକ୍ଷର୍ ଜାରି ଏକ ପ୍ରେସ୍ ବି କୁହାଯାଇଛି

ଗତକାଲି ତାଙ୍କୁ ନିମାପଡ଼ା ସ୍ସିତ ପ୍ରଥମ ଶ୍ରେଶୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯାଇଥିଲା ଅଦାଲତ ତାଙ୍କର ଜାମିନ ଆବେଦନକୁ ନାମଞ୍ଠୁର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି

ଚନ୍ଦ୍ରଭାଗାରେ ସ୍ନାନ କରି ପ୍ରତ୍ୟୁଷରୁ ଶ୍ରଦ୍ବାଳୁମାନେ ଉଦିତ ସ୍ୱର୍ଯ୍ୟଙ୍କର ଦର୍ଶନ କରିଛନ୍ତି

ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ ଗତକାଲିର ଉଦ୍ଘାଟନୀ ସମାରୋହରେ ବିଧାୟକ ନାଉରୀ ନାୟକ କିଶୋର ଚନ୍ଦ୍ର ନାୟକ ପଦ୍କଶ୍ରୀ ହରଧର ନାଗ ପଦ୍କଶ୍ରୀ ଜୀତେନ୍ଦ୍ର ହରିପାଲ ଏବଂ ଗୀତିକାର ମିତ୍ରଭାନ୍ଦ ଗଉନ୍ତିଆ ପ୍ରମଖ ଅତିଥି ଭାବେ ଯୋଗ ଦେଇଥିଲେ

ଗତ ଦୁଇ ଦିନ ଧରି ଅଧିକାଂଶ ସ୍ତାନରେ ଝିପିଝିପି ବର୍ଷା ଯୋଗୁଁ ରାତି ତାପମାତ୍ରାରେ ହ୍ରାସ ଘଟିଥିଲା

ଆଜି କନ୍ଧମାଳ ସମ୍ୟଲପୁର ମାଲକାନଗିରି ଝାରସୁଗୁଡ଼ା ଏବଂ କଳାହାଣ୍ଡି କିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି